ଏଥପାଇଁ ଗତକାଲି ସକ୍ଷ୍ୟାରେ ପ୍ରଚାରକାର୍ଯ୍ୟ ଶେଷ ହୋଇଛି ନିର୍ବାଚନ ପ୍ରକ୍ରିୟାରେ ନିୟୋକିତ ହୋଇଥିବା କର୍ମଚାରୀମାନେ ନିର୍ବାଚନ ସାମଗ୍ରୀ ଧରି ନିଜ ନିଜ ବୁଥ୍ ଅଭିମୁଖେ ବାହାରିଛନ୍ତି

ସମେଦନଶୀଳ ବୁଥ୍ଗୁଡ଼ିକରେ ସଶସ୍ତ ପୁଲିସ୍ ସହ କେନ୍ଦ୍ରୀୟ ସୁରକ୍ଷା ବଳଙ୍କୁ ନିୟୋକିତ କରାଯାଇଛି

ଏଥିସହ ମାଇକ୍ରୋ ଅବ୍କରଭରମାନଙ୍କୁ ମତଦାନ ତଦାରଖ କରିବା ପାଇଁ ନିୟୋଜିତ କରାଯାଇଛି

ତେବେ ଆସନ୍ତାକାଲି ଦୂରଦୂରାନ୍ତର ବୁଥକୁ ପୁଲିଙ୍ଗ ପାର୍ଟିଙ୍କୁ ନେବା ପାଇଁ ସ୍ୱତନ୍ତ ଲଂଚ ଓ ମୋଟର ବୋଟର ବ୍ୟବସ୍ରା ହୋଇଛି

ପ୍ରଶାସନ ପକ୍ଷରୁ ନିର୍ବାଚନକୁ ମୁକ୍ତ ଅବାଧ ଓ ନିରପେକ୍ଷ କରିବା ପାଇଁ ଜିଲ୍ଲାରେ ବିଏସଏଫ ଆଇଆରବିଏନ ଏସଓକି ଡିଭିଏଫ ଯବାନଙ୍କୁ ମୁତୟନ କରାଯାଇଛି

ଗାଡ଼ିକୁ କୟପାଟଶା ଥାନାରେ ରଖାଯାଇ ପ୍ରଦୀପ ଦିଶାରୀ ଓ ଗାଡ଼ିରେ ଥିବା ସମସ୍ତଙ୍କୁ ଅଟକ ରଖି ପୁଲିସ୍ ପଚରାଉଚୁରା କରୁଛି

ଏସ୍ଓଜି ଯବାନମାନେ ପାଲଟା ଗୁଳି ଚାଳନା କରିଥିଲେ

ଏ ନେଇ ପୁଲିସ୍ ଓ ଚାଇଲ୍ଡ ଲାଇନ୍କୁ ଖବର ଦିଆଯାଇଛି କିଏ ଓ କାହିଁକି ଏହି ଦୂଇ ନବଜାତ ଶିଶ୍ୱଙ୍କୁ ଏଠାରେ ଛାଡ଼ି ପଳାଇଛି ତାହା ଜଣାପଡ଼ି ନାହିଁ